ଏହାଛଡ଼ା ଆକାଶବାଣୀ ଦୂରଦର୍ଶନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ସ୍ୱଚନା ଓ ପ୍ରସାରଣ ମନ୍ତ୍ରଶାଳୟର ୟୁ ଟ୍ୟୁବ୍ ଚ୍ୟାନେଲ୍ରେ ଏହାର ଲାଇଭ୍ ଷ୍ଟ୍ରିମିଙ୍ଗ୍ ହେବ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

ପିଏମ୍ ଭିଜିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସହ ପ୍ରତିନିଧିମଣ୍ଡଳ ସ୍ତରୀୟ କଥାବାର୍ତ୍ତା କରିଛନ୍ତି ପ୍ରଧାନମନ୍ତ୍ରୀ ତାଙ୍କ ଗସ୍ତର ଦ୍ୱିତୀୟ ଦିନରେ ବାଙ୍ଗଲାଦେଶର ଓରାକାଣ୍ଡିଠାରେ ମତୁଆ ସମ୍ପ୍ରଦାୟକୁ ଉଦ୍ବୋଧନ ଦେଇଥିଲେ ସମଗ୍ର ବିଶ୍ୱ ବିକାଶ ପଥରେ ଅଗ୍ରସର ହେବାକୁ ଉଭୟ ଦେଶ ଚାହାନ୍ତି ବୋଲି ଶ୍ରୀ ମୋଦୀ ତାଙ୍କର ଉଦ୍ବୋଧନରେ କହିଛନ୍ତି ସେ କହିଥିଲେ ଉଭୟ ଭାରତ ଓ ବାଙ୍ଗଲାଦେଶ ବିଶ୍ୱରେ ଶାନ୍ତି ସ୍ଥିରତା ଓ ସୌହାର୍ଦ୍ଦ୍ୟ ବଜାୟ ରଖିବାକୁ ଚାହାନ୍ତି ବିଶ୍ୱରେ ଅସ୍ଥିରତା ସନ୍ତାସବାଦ ଓ ଅଶାନ୍ତି ପରିବର୍ତ୍ତେ ସ୍ଥିରତା ଶାନ୍ତି ଓ ସଦ୍ଭାବନା ସ୍ଥାପନ ହେବାକୁ ଉଭୟ ଦେଶ ଚାହୁଁଥିବାର ଶ୍ରୀ ମୋଦୀ କହିଛନ୍ତି ଓରାକାଣ୍ଡି ହେଉଛି ମତୁଆ ସମ୍ପ୍ରଦାୟର ପ୍ରତିଷ୍ଠାତା ଓ ଧର୍ମଗୁରୁ ହୀରାଚାନ୍ଦ ଠାକୁରଙ୍କ ଜନ୍ମପୀଠ

ତାଙ୍କ ସହ ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ମଧ୍ୟ ଯାଇଥିଲେ ଶ୍ରୀ ମୋଦୀ ସେଠାରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ କୋବିଡ୍ ସଂକ୍ରମଣ ପରେ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ବିଦେଶ ଗସ୍ତ

ଫାଷ୍ଟ ଫେଜ୍ ଇଲେକ୍ସନ ଆସାମ ଓ ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ନିମନ୍ତେ ଗତକାଲି ଅନୁଷ୍ଠିତ ଭୋଟଗ୍ହଣ ଶାନ୍ତିପୂର୍ଣ୍ଣଭାବେ ଶେଷ ହୋଇଛି

ଉଭୟ ରାଜ୍ୟରେ କୌଣସି ଅପ୍ରୀତିକର ପରିସ୍ଥିତି ଘଟି ନ ଥିବାର ଖବର ମିଳିଛି ଆସାମ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ନୀତିନ ଖାରେ ସାମ୍ବାଦିକମାନଙ୍କୁ କହିଛନ୍ତି ରାକ୍ୟରେ ଭୋଟଗ୍ରହଣ ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଛି ଆମ କୋଲକାତା ସମ୍ଭାଦଦାତା ଜଣାଇଛନ୍ତି ନିର୍ବାଚନ ପ୍ରକ୍ରିୟାରେ ସ୍ପଚ୍ଛତା ଓ ବିଶ୍ୱସନୀୟତା ବୃଦ୍ଧିକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଭୋଟଗ୍ରହଣ କେନ୍ଦ୍ରରେ ଇଭିଏମ୍ ଓ ଭିଭିପାଟର ବ୍ୟବହାର କରାଯାଇଛି

ପୁରୁଲିଆ ଓ ଝାରଗ୍ରାମ କ୍କିଲ୍ଲାର ସମସ୍ତ ଆସନ ନିମନ୍ତେ ଭୋଟଗ୍ରହଣ ଶେଷ ହୋଇଥିବାବେଳେ ଅନ୍ୟ ତିନୋଟି ଜିଲ୍ଲାର ଅବଶିଷ୍ଟ ଆସନ ନିମନ୍ତେ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟଗ୍ରହଣ କରାଯିବ ସମ୍ପର୍ଣ୍ଣ ନିର୍ବାଚନ ପ୍ରକ୍ରିୟାକୁ ହିଂସା ମୁକ୍ତ କରିବା ସହିତ ମୁକ୍ତ ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ଭାବେ ପରିଚାଳନା ସୁନିଶ୍ଚିତ କରିବା ସକାଶେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା

ଅନ୍ୟ ପକ୍ଷରେ ବିଭିନ୍ନ ରାଜ୍ୟରେ ସଦ୍ୟ ସଂକ୍ରମିତମାନଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି

ମହାରାଷ୍ଟ୍ର ଛତିଶଗଡ଼ କର୍ଣ୍ଣାଟକ ପଞ୍ଜାବ ଓ ମଧ୍ୟପ୍ରଦେଶ ଭଳି ରାଜ୍ୟଗୁଡ଼ିକରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି

ଏହି ରାଜ୍ୟଗୁଡିକ ହେଉଛି ମହାରାଷ୍ଟ୍ର ଗୁଜରାଟ ହରିୟାଣା ତାମିଲନାଡୁ ଛତିଶଗଡ ମଧ୍ୟପ୍ରଦେଶ ପଶ୍ଚିମବଙ୍ଗ ଦିଲ୍ଲୀ ଜାମ୍ମୁ ଓ କାଶ୍ମୀର ପଞ୍ଜାବ ଓ ବିହାର

ଗତବର୍ଷ ମେମାସଠାରୁ ବର୍ତ୍ତମାନ ମଧ୍ୟରେ ଦେଶରେ ସାପ୍ତାହିକ କୋଭିଡ ମାମଲା ଅତିମାତ୍ରାରେ ବୃଦ୍ଧି ପାଇଥିବା ରାଜ୍ୟଗୁଡିକୁ ଅବଗତ କରାଯାଇଛି

ସେହିସବୁ କିଲ୍ଲା ଉପରେ ଅଧିକ ନଜର ରଖାଯାଇଛି

କୋଭିଡ ମହାମାରୀର ଫଳପ୍ରଦ ନିୟନ୍ତ୍ରଣ ଓ ପରିଚାଳନା ନିମନ୍ତେ ରାଜ୍ୟ ଓ କେନ୍ଦ୍ରଶାସିତଅଞ୍ଚଳକୁ ପାଞ୍ଚସ୍ତରୀୟ ରଣନୀତି ବ୍ୟବସ୍ଥା ପ୍ରଦାନ କରାଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି

ଏହି ରାଜ୍ୟଗୁଡ଼ିକ ହେଉଛି ଅରୁଣାଞ୍ଚଳ ପ୍ରଦେଶ ମଣିପୁର ମେଘାଳୟ ମିଜେରାମ ସିକିମ୍ ଗୁଜରାଟ ଓ ହିମାଚଳ ପ୍ରଦେଶ ପ୍ରଦର୍ଶନ ପ୍ରୋସାହନ ଅନୁଦାନ ନିମନ୍ତେ ଯୋଗ୍ୟତା ହାସଲ ପାଇଁ ଜଳଜୀବନ ମିଶନ ଅଧୀନରେ ବାସ୍ତବିକ ଓ ଆର୍ଥକ ପ୍ରଗତି ପାଇପ ଯୋଗୋ ପାନୀୟଜଳ ଯୋଗାଣ କାର୍ଯ୍ୟକାରିତା ତଥା ପାଣ୍ଡିର ବିନିଯୋଗକୁ ଆଧାର କରାଯାଇଥାଏ କ୍ରିକେଟ ଆକି ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ତଥା ଅନ୍ତିମ କ୍ରିକେଟମ୍ୟାଚ ଖେଳାଯିବ

ସିରିଜର ପ୍ରଥମ ମ୍ୟାଚରେ ଭାରତ ବିଜୟୀ ହୋଇଥିବାବେଳେ ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡ କୟଯୁକ୍ତ ହୋଇଥିଲା ଆଜିର ମ୍ୟାଚ ପାଇଁ ଭାରତୀୟ ଦଳରେ ପରିବର୍ତ୍ତନର ସମ୍ଭାବନା ରହିଛି ଆକାଶବାଣୀକୁ ପକ୍ଷରୁ ଏହି ମ୍ୟାଚର ପ୍ରତ୍ୟେକ ଧାରାବିବରଣୀ ଦିନ ଗୋଟାଏରୁ ପ୍ରସାରଣ କରାଯିବ ଏହି ଧାରାବିବରଣୀ ଏଫଏମ୍ ରେନ୍ବୋ ସମେତ ଅନ୍ୟାନ୍ୟ ପ୍ରିକ୍ୟୁଏନସୀରେ ଉପଲବ୍ଧ ହେବ